ଆସେମ୍ମି ଇଲେକ୍ସନ୍ ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ କାର୍ଯ୍ୟକଳାପ ଚଳଚଞ୍ଚଳ ହୋଇଉଠିଛି ପଣ୍ଟିମବଙ୍ଗ ଆସାମ୍ ତାମିଲନାଡୁ କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି

ଆସାମରେ ଶାସକ ବିଜେପି ପକ୍ଷରୁ ୍ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆକି ବିଭିନ୍ନ ଅଞ୍ଚଳ ଗସ୍ତ କରି ନିର୍ବାଚନୀ ଉଦ୍ବୋଧନ ଦେଉଛନ୍ତି ଶ୍ରୀ ଶାହା ମାର୍ଗେରିଟା ଏବଂ ନଜିରାରେ ଉଦ୍ବୋଧନ ଦେଇଛନ୍ତି

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ ରିପୁନ ବୋରା ଗୌରବ ଗୋଗୋଇ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍ତି ବରିଷ ଦଳୀୟ ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ୍ ବାଘେଲ୍ ଆକି ଦିବ୍ରଗଡ଼ରେ ପ୍ରଚାର କରିଛନ୍ତି ସେହିପରି ଆସାମ ଗଣପରିଷଦ ଏଆଇୟୁଡିଏଫ୍ ବିପିଏଫ୍ ଆସାମ ଜାତୀୟ ପରିଷଦ ରାଇଜର୍ ଦଳ ଏବଂ ବାମପାର୍ଟିଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ର୍ୟାଲି ଆୟୋଜନ କରାଯାଇଛି

ପଣ୍ଟିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିକେପିର ଷ୍ଟାର୍ ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ରୋଡ୍ ଶୋ' ଏବଂ ସାଧାରଣ ସଭାମାନଙ୍କରେ ଉଦ୍ବୋଧନ ଦେଉଛନ୍ତି ବରିଷ୍ଣ ବିକେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ପୁରୁଲିଆରେ ମନବକାର ବିଧାନସଭା ଆସନ ପାଇଁ ପ୍ରଚାର କରିଛନ୍ତି ଏହାଛଡ଼ା ସେ ମେଦିନିପୁର ଏବଂ ପାଟଶପୁର ବିଧାନସଭା କ୍ଷେତ୍ରରେ ଆଜି ପ୍ରଚାର କରୁଛନ୍ତି

ଆଜି ସକାଳୁ ତୃଣମୂଳ କଂଗ୍ରେସ ଏବଂ ବାମପାର୍ଟିଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍ଦାର୍ କରାଯାଇଛି ଏବେ ସେଠାରେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ କରାଯାଉଛି ବାମଦଳ ମୁଖ୍ୟ ବିମାନ ବସୁ ଝାଡ଼ଗ୍ରାମଠାରେ ପ୍ରଚାର ଆରମ୍ଭ କରିଛନ୍ତି ଇତିମଧ୍ୟରେ ତୃଶମୂଳ କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ନିର୍ବାଚାନୀ ଇସ୍ତାହାର ପ୍ରକାଶ କାର୍ଯ୍ୟକୁ ବନ୍ଦ୍ ରଖାଯାଇଛି

କେରଳ ତାମିଲନାଡୁ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ କୋର୍ସୋର୍ରେ ଚାଲିଛି

ଆଜି ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲାର ଏକ ବନବାସୀ ସମ୍ମେଳନକ୍ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି ବିକାଶ କାର୍ଯ୍ୟରେ ସମାବେଶୀ ଅନ୍ତର୍ଭୁକ୍ତି ବିଷୟ ଉଲ୍ଲ୍ଖେ କରି ରାଷ୍ଟ୍ରପତି କହିଛନ୍ତି ପ୍ରଭୁ ଶ୍ରୀରାମ ଜନକାତିଙ୍କ ସହାୟତାରେ ଯୁଦ୍ଧରେ ବିଜୟ ଲାଭ କରିପାରିଥିଲେ ସେ କହିଛନ୍ତି ଏବେ ଦେଶ ସେମାନଙ୍କ ବିକାଶରେ ମୁଖ୍ୟଧାରାରେ ସାମିଲ୍ କରିବା ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କର୍ରଛି ଶ୍ରୀ କୋବିନ୍ଦ ଦୂଇଦିନିଆ ଉତ୍ତର ପ୍ରଦେଶ ଗସ୍ତର ଆକ୍ଟି ଦ୍ୱିତୀୟ ଦିନରେ ସେବାକୁଞ୍ଜ ଆଶ୍ରମର ନବନିର୍ମିତ କୋଠା ଉଦ୍ଘାଟନ କରିଚ୍ଛନ୍ତି

ସେହି ରାଜ୍ୟଗ୍ରଡ଼ିକ ହେଉଛି ମହାରାଷ୍ଟ୍ର କେରଳ ପଞ୍ଜାବ କର୍ଷାଟକ ତାମିଲନାଡୁ ଗୁକ୍ତୁରାଟ୍ ଓ ମଧ୍ୟପ୍ରଦେଶ

ଇସି ମମତା ପଣ୍ଟିମବଙ୍ଗରେ ତୂଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି ଏହି ଆକ୍ରମଣ ପରେ ଆୟୋଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପଣ୍ଢିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କଦ୍ୱାରା ଦାଖଲ ରିପୋର୍ଟ ଅନୁଯାୟୀ ଆୟୋଗ ଏହି ଆକ୍ରମଣ ଅଭିଯୋଗକୁ ନିରାଧାର ବୋଲି କହିଛନ୍ତି

ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁଚର୍ଚ୍ଚିତ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ନିମନ୍ତେ ଆଜି ହେଉଛି ପଞ୍ଜୀକରଣର ଶେଷ ଦିବସ ଚଳିତ ଥର ଏହା ଅନଲାଇନ ମାଧ୍ୟମରେ ଆୟୋଜିତ ହେବ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ଓ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଏକ୍କାମ୍ ୱାରିୟରର ଏକ ଅଂଶଭାବେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

ଏନ୍ଆଇଏ ଗିରଫ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆସିଷ୍ଟାଣ୍ଟ ପୁଲିସ ଇନୁପେକ୍କର ସଚିନ ୱାଜେଙ୍କ ଗତକାଲି ମଧ୍ୟରାତ୍ରିରେ ଗିରଫ କରିଛି

ବିଶିଷ୍ଟ ଶିକ୍ଷପତି ମୁକେଶ ଅୟାନୀଙ୍କ ଘର ସମ୍ମଖରେ ବିସ୍ଫୋରକ ସାମଗ୍ରୀ ରଖିବା ଘଟଣାରେ ୱାଜେଙ୍କ ସନ୍ଦେହଜନକ ଭୂମିକା ନେଇ ଏହି ଗିରଫଦାରି କରାଯାଇଛି